ଆମଦାନୀ କମ୍ ଥିବାର୍ ରାଜ୍ୟରେ ପିଆଜ ଦର ଅହେତିକ ଭାବେ ବୃଦ୍ଧି

କାଳିଆ ଯୋଜନା ଯେମିତି ଚାଲିଛି ସେମିତି କାରି ରହିବ ଏହି ଯୋଜନାରେ ମିଳୁଥିବା ଲାଭ ଲୋକଙ୍କ ପାଖରେ ପହଞିବ ବୋଲି ଶ୍ରୀ ସାହୁ କହିଛନ୍ତି

ପିଆଜ ଆମଦାନୀ ପାଇଁ କେନ୍ଦ ଖାଉଟି ବ୍ୟାପାର ମନ୍ତଶାଳୟ ପକ୍ଷର୍ଠ ସମନ୍ତଯ କମିଟି ଗଠନ କରାଯାଇଛି

ଏହା ସହିତ ପ୍ରସ୍ତାବିତ ଇ କିଓସ୍କରେ ଯଥାସମ୍ମବ ସେମାନଙ୍କୁ ନିଯୁକ୍ତି ପାଇଁ ଅଗ୍ରାଧିକାର ଦେବାକୁ କୁହାଯାଇଛି

ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଏଠାରୁ ଜନସାଧାରଣ ସ୍ୱୟଂ ସହାୟିକା ଗୋଷୀଗୁଡ଼ିକଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉଚିତ ମଲ୍ୟରେ କିଶିପାରିବେ

ମୁଖ୍ୟମନ୍ତୀ ଶିବ୍ବୀମାନଙ୍କୁ ଅଭିନନ୍ଦନ ଜଶାଇବା ସହ ଓଡ଼ିଶାର କଳା ଓ ପରମ୍ମରା ଉପରେ ସେମାନଙ୍କୁ ଅବଗତ କରାଇଥିଲେ